ଶିଳ୍ପ କ୍ଷେତ୍ରକୁ ପୁର୍ନକ୍ଷମ ପାଇଁ କ୍ଷେତ୍ରୀୟ ଭିଭିକ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଭାରତର ମୌଳିକ ଡାଞ୍ଚା କ୍ଷେତ୍ରର ଅଗ୍ରଗତି ସମ୍ଭନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି ଅଭିବୃଦ୍ଧି ପାଇଁ ମୌଳିକ ଡାଞ୍ଚା କ୍ଷେତ୍ରରେ ପୁଞ୍ଜିନିବେଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଏଥିରେ ଉଲ୍ଲେଖ ରହିଛି ପର୍ଯ୍ୟାପ୍ତ ବିଦ୍ୟୁତ୍ର ଅଭାବ ପର୍ଯ୍ୟାପ୍ତ ପରିବହନର ଅଭାବ ଓ ଖରାପ ଯୋଗାଯୋଗ ବ୍ୟବସ୍ଥା ମୋଟାମୋଟି ଅଭିବୃଦ୍ଧି ପଥରେ ସବୁଠୁ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଥିବାର ଏଥିରେ ଉଲ୍ଲେଖ କରାଯାଇଛି

ଅର୍ଥନୀତିରେ ମହିଳାମାନଙ୍କର ଅଧିକରୁ ଅଧିକ ଅଂଶଗ୍ରହଣକୁ ଉସାହିତ କରିବାକୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମଗୁଡ଼ିକର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ଭାରତ ଭଳି ଏକ ବୃହତମ ଅର୍ଥନୀତିର ଅଭିବୃଦ୍ଧି ପାଇଁ ଏକ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଆବଶ୍ୟକତା ପ୍ରତି ଏଥିରେ ଗୁରୁତ୍ୱାରୋପ କରାଯାଇଛି

ପିଏମ୍ ପ୍ରେଜ୍ ସ୍କିଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ରାଷ୍ଟ୍ରପତି ପାର୍ଲାମେଣ୍ଟର ଉଭୟସଭାର ମିଳିତ ବୈଠକରେ ଦେଇଥିବା ଭାଷଣରେ ବିଭିନ୍ନ କ୍ଷେତ୍ରରେ ଭାରତର ବ୍ୟାପକ ସଫଳତା ବିଷୟକୁ ଅତ୍ୟନ୍ତ ସରଳତାର ସହ ଉଲ୍ଲେଖ କରିଛନ୍ତି

ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ବିଶ୍ୱସରରେ ଭାରତ ନିଜକୁ ଏକ ଶକ୍ତିଶାଳୀ ଦେଶ ଭାବେ ପ୍ରତିଷ୍ଠିତ କରୁଥିବା ବିଷୟ ସମେତ ଭାରତ କିଭଳି ଦୀର୍ଘ ଦିନର ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିଛି ଓ ସଦଭାବନା ଭାତୃଭାବ ଏବଂ ଦୟା ଭଳି ଯୁଗଯୁଗର ଭାରତୀୟ ମୂଲ୍ୟବୋଧକୁ ବଜାୟ ରଖିଛି ତାହାକୁ ରାଷ୍ଟ୍ରପତି ତାଙ୍କର ଭାଷଣରେ ଅତି ପ୍ରାଞ୍ଜଳ ଭାବେ ଦର୍ଶାଇଛନ୍ତି

ଆକି ନୂଆଦିଲ୍ଲୀରେ ଅର୍ଥନୈତିକ ସର୍ବେକ୍ଷଣ ସଂକ୍ରାନ୍ତରେ ସାମ୍ଭାଦିକମାନଙ୍କ ପ୍ରଶ୍ନର ଉଉର ଦେବାକୁ ଯାଇ ସେ କହିଛନ୍ତି ସର୍ବେକ୍ଷଣରେ ସମ୍ପଦ ସୂଷ୍ଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ଶ୍ରୀ ସୁବ୍ରମଣ୍ୟନ୍ କହିଛନ୍ତି ବିଶ୍ୱର ଅଧିକାଂଶ ଦେଶ ମନ୍ତରତାର ଶିକାର ହୋଇଛନ୍ତି ଓ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ସେ କହିଛନ୍ତି ଭାରତ ଏହାର ମୋଟ୍ ଅର୍ଥନୈତିକ ଇତିହାସର ଏକ ତୃତୀୟାଂଶ ସମୟ ଏକ ଶକ୍ତିଶାଳୀ ଅର୍ଥନୀତି ଭାବେ ରହିଆସିଛି ଓ ଏହା କେବଳ ସମ୍ପଦ ସୃଷ୍ଟି ଉପରେ ଅଧିକ ଗୁରୁତ୍ୱପ୍ରଦାନ ଯୋଗୁଁ ହୋଇପାରିଛି ସେ କହିଛନ୍ତି ଭାରତର ବ୍ୟାଙ୍କିଙ୍ଗ୍ କ୍ଷେତ୍ର ମଧ୍ୟ ଅଭିବୃଦ୍ଧି ହାସଲ କରିବା ଆବଶ୍ୟକ ଓ ଭାରତୀୟ ଅର୍ଥନୀତି ସହ ସମାନ୍ତରାଳରେ ବିକାଶ ହାସଲ କରିବା ଉଚିତ୍ ଅର୍ଥନୈତିକ ସର୍ବେକ୍ଷଣ ଅର୍ଥମନ୍ତ୍ରଣାଳୟର ଏକ ବାର୍ଷିକ ରିପୋର୍ଟ ଯେଉଁଥିରେ ଦେଶର ଅର୍ଥନୈତିକ ବିକାଶର ସମୀକ୍ଷା କରାଯାଇଥାଏ

ଏହା ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଇଚ୍ଛା ପୂରଣ କରିପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଯେକୌଣସି ପ୍ରସଙ୍ଗ ଉପରେ ବିତର୍କ ଓ ଆଲୋଚନା ଗଣତନ୍ତ୍ରକୁ ଅଧିକ ମଜବୁତ କରୁଥିବା ବେଳେ ହିଂସାତ୍କକ ପ୍ରତିବାଦ ଏହାକୁ ଦୂର୍ବଳ କରିଥାଏ

କୃଷକମାନଙ୍କର ଅବଦାନର ଭୟସୀ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି କୃଷକମାନଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆଶିବାକୁ ସରକାର ଅଗ୍ରାଧିକାର ଦେଇଆସୁଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଆୟୁଷ୍ମାନ ଭାରତ ଯୋଜନାର ପ୍ରଭାବ ସର୍ବବିଦିତ

ସେ କହିଛନ୍ତି ଦେଶରୁ ସନ୍ତାସବାଦକୁ ସମ୍ପର୍ଣ୍ଣ ମ୍ବଳୋତ୍ପାଟନ କରିବା ପାଇଁ ସରକାର ପୂର୍ଷପ୍ରାଣରେ ଦୂଢ଼ମନୋବଳ ସହ କାର୍ଯ୍ୟ କରୁଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଡିଏମ୍କେ ଆର୍କେଡି ବାମପତ୍ରୀ ଦଳ ଓ ଅନ୍ୟ ଦଳଗ୍ରଡ଼ିକର ସଦସ୍ୟମାନେ କଳାବ୍ୟାଚ୍ ପିନ୍ଧିଥିଲେ ବରିଷ୍ଠ କଂଗ୍ରେସ ନେତା ଗ୍ରଲାମନବି ଆଜାଦ ରାଷ୍ଟ୍ରପତିଙ୍କ ଅଭିଭାଷଣର ସମାଲୋଚନା କରିଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ରାଷ୍ଟ୍ରପତିଙ୍କ ଭାଷଣରେ ମୃଦ୍ରାଞ୍ଚିତି ବେକାରୀ ଓ ସାଧାରଣ ଲୋକଙ୍କ ସମସ୍ୟା ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ ଅନ୍ୟ ପକ୍ଷରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍ବି ରାଷ୍ଟ୍ରପତିଙ୍କ ଭାଷଣକୁ ପ୍ରଶଂସା କରିଛନ୍ତି

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏଥିପାଇଁ ଏୟାର୍ ଇଣ୍ଡିଆର ପ୍ରଥମ ବିମାନ ଓସାନ୍ ଯାଇଛି

ଆସନ୍ତାକାଲି ଦିଲ୍ଲୀ ବିମାନ ବନ୍ଦରରୁ ଆଉ ଏକ ବିମାନ ଓ୍ୱହାନ୍ ଅଭିମୁଖେ ଯାତ୍ରା କରିପାରେ

ଏଥିସହିତ ଇଞ୍ଜିନିୟର ଓ ନିରାପତ୍ତାରକ୍ଷିମାନଙ୍କର ଏକ ଦଳ ମଧ୍ୟ ସେହି ବିମାନରେ ଯାଇଛନ୍ତି ଏୟାର୍ ଇଣ୍ଡିଆ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅଶ୍ୱନୀ ଲୋହାନୀ କହିଛନ୍ତି ବିମାନ ଭିତରେ କୌଣସି ସେବା ଯୋଗାଇ ଦିଆଯିବ ନାହିଁ ଓ ଖାଦ୍ୟପୁଡ଼ିଆଗୁଡ଼ିକୁ ଯାତ୍ରୀମାନଙ୍କର ସିଟ୍ର ପକେଟ୍ ମଧ୍ୟରେ ରଖିଦିଆଯିବ ସେ କହିଛନ୍ତି ଯାତ୍ରୀ ଓ ବିମାନ କର୍ମଚାରୀମାନଙ୍କ ମଧ୍ୟରେ କୌଣସି ପ୍ରକାର ବାର୍ତ୍ତାଳାପକୁ ବାରଣ କରାଯାଇଛି କୋର୍ଟ ନିର୍ଭୟା କନ୍ଭିକୁ ଦିଲ୍ଲୀର ଏକ ଅଦାଲତ ନିର୍ଭୟା ସାମୁହିକ ବଳାକ୍କାର ଓ ହତ୍ୟା ମାମଲାର ଚାରି ଜଣ ଯାକ ଦୋଷୀ ବ୍ୟକ୍ତିଙ୍କ ମୃତ୍ୟୁ ଦଶ୍ଚକୁ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ଆଜି ସ୍ଥଗିତ ରଖିଛନ୍ତି ଅତିରିକ୍ତ ସେସନ୍ୱ ଜଜ୍ ଧର୍ମେନ୍ଦ୍ର ରାଣା ଆସନ୍ତାକାଲି ଦୋଷୀମାନଙ୍କୁ ଫାଶି ଦିଆଯିବା ଉପରେ ସ୍ଥଗିତାଦେଶ ଲୋଡ଼ି ସେମାନେ କରିଥିବା ଆବେଦନ ଭିତ୍ତିରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ପୂର୍ବରୁ ଆଜି ସୁପ୍ରିମ୍କୋର୍ଟ ଜଣେ ଦୋଷୀ ପବନଗୁପ୍ତାର ଆବେଦନକୁ ଖାରଜ କରିଦେଇଥିଲେ ତାକୁ ନାବାଳକ ଘୋଷଣା କରାନଯିବାକୁ ଚ୍ୟାଲେଞ୍ଜ କରି ସେ ସମୀକ୍ଷା ପିଟିସନ ଦାଖଲ କରିଥିଲା

ଏହାପରେ ସେମାନେ ତାଙ୍କୁ ଏକ ନିକାଞ୍ଚନ ସ୍ଥାନରେ ଫିଙ୍ଗିଦେଇ ଚାଲିଯାଇଥିଲେ

ଏହି ମ୍ୟାଚ୍ ୱିଲିଂଟନ୍ରେ ଖେଳାଯାଇଥିଲା